କାଲିଠାରୁ ବଢ଼ିବ ବର୍ଷା

ବିରୋଧୀଙ୍କ ପ୍ରବଳ ହୋ ହାଲ୍ଲା ସତ୍ୱେ ଉଭୟ ଅନୁଦାନ ପ୍ରସ୍ତାବ ବାଚନିକ ଭୋଟରେ ପାରିତ ହୋଇଥିଲା

ଅନଲାଇନ ମାଧ୍ଧମରେ ଭ୍ରାଜସ୍ୱ ସଂଗ୍ରହ ସମ୍ମର୍କୀତ ବିଧାୟକ ସଞୀବ କୁମାର ମଲ୍କିକଙ୍ଙ ପ୍ରଶ୍ୱର ଉଉର ଦେଇ ମନ୍ତୀ ଏହି ସ୍ଚନା ଦେଇଥିଲେ

ଏହି ମାମଲାରେ ରାଜ୍ୟ ସରକାର ଧ୍ଧାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ

ଭକ୍ତ ହେଉ କି ସେବାୟତ କେହି ବି ପାନ କିମ୍ଘା ଗୁଟ୍ଖା ଖାଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହି

ଏଥିରେ ରୋଗୀଙ୍କ କର୍କଟ ମ୍ୟାଲେରିଆ ଟିବି ଯୌନ ସଂକ୍ରମିତ ରୋଗ ବ୍ୟାକ୍ଟେରିଆ ସଂକ୍ରମଣ ଇତ୍ୟାଦି ପରୀକ୍ଷା କରାଯାଇପାରିବ

ରାକ୍ୟର ପ୍ରମୁଖ ସରକାରୀ ଡାକ୍ତରଖାନା ଓ ନିର୍ଦ୍ଦେଶାଳୟ ଟିବଟର ଓ ଫେସବୁକ୍ରେ ସାମିଲ ହୋଇଛନ୍ତି

ବୁଲାସ୍ଥିତ ଭିମ୍ସାର ଓ ବ୍ରହ୍କପୁରର ଏମ୍ସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ସେମାନଙ୍କ ଟିଟର ଓ ଫେସବୁକ ଆକାଉଙ୍କ କାର୍ଯ୍ୟକ୍ଷମ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ଟିଟର ଓ ଫେସବୁକ୍ ଠିକଶାରେ ଲୋକଙ୍କଠାରୁ କୌଶସି ପ୍ରକାର ଆପଉି ଅଭିଯୋଗ ପାଇବ ମାତ୍ରେ ତୁରନ୍ତ ଏହାର ସମାଧାନ ସହିତ ଆବଶ୍ୟକସ୍ଥଳେ ଉଚ କର୍ତ୍ତୁପକ୍ଷଙ୍କୁ ଅବଗତ କରିବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି

ପର୍ଯ୍ୟଟକମାନେ ଗୁପ୍ତି ସମେତ ଖୋଳା ଓ ଚାଦବାଲି ରାସ୍ତା ଦେଇ ଭିତରକନିକାକୁ ଯାଇପାରିବେ

ଏହି ଅବସରରେ ବରଗଡଠାରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା

ଶ୍ରୀ ମହାପାତ୍ର ଫାଇଲିନ୍ ହୁଡ୍ହୁଡ୍ ତିତିଲି ଏବଂ ଫୋନି ବାତ୍ୟାର ଲ୍ୟାଶ୍ଡଫଲ ଓ ବେଗ ସମ୍ମର୍କରେ ସଠିକ୍ ଆକଳନ କରି ବହୁ ଧନଜୀବନ ହାନି ରୋକି ପାରିଥିଲେ

ଫଳରେ କୟପୁରରୁ ବିଶାଖାପାଟନା ଯାଉଥିବା ସମସ୍ତ ଗାଡି ଚଳାଚଳ ବନ୍ଦ ରହିଛି ପୋଲିସ ଓ ରାକସ୍ୱ ବିଭାଗ ଅଧିକାରୀମାନେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ଧ ବର୍ଉମାନ ସୁଛା ରାସ୍ତା ଅବରୋଧ ଜାରି ରହିଛି

ସ୍ଥାନୀୟ ଲୁଶାନଦୀରେ ଦୁଇଜଶଙ୍କ ମୂତଦେହ ଭାସୁଥିବା ଦେଖ ଗ୍ରାମବାସୀମାନେ ଅଗ୍ରିଶମ ବାହିନୀ ସହାୟତାରେ ଉଦ୍ଧାର କରିଥିଲେ ଆଜି ସକାଳୁ ମା' ଓ ଝିଅ ନିଖୋଜ ଥିଲେ

ମହିଳା ଜଣଙ୍କ ଆଜି ସକାଳୁ ଘର ଝାଡୁ କର୍ଥିବା ସମୟରେ ହଠାତ୍ ଏକ ହାତୀ ଆସି ତାଙ୍କୁ ଟାଶି ନେଇ କଚାଡି ମାରିଦେଇଥିଲା

ପୋଲିସ ପହଞ୍ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି